ଏଥିରେ ଲୁହାପଥର ଓ ମାଙ୍ଗାନିଜ ଖଶି ରହିଛି

ଡିସେମ୍ୟର ସୁଦ୍ଧା ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ସୟାବନା ରହିଛି

ଶ୍ରୀଜଗନ୍ତାଥ ମନ୍ଦିରର ଅଧିଷାତ୍ରୀ ଦେବୀ ମା' ବିମଳାଙ୍କ ସମେତ ଦକ୍ଷିଣକାଳୀ ଭୁବନେଶ୍ୱରୀ ଆଲାମଚଣ୍ଡୀ ଝାଡେଶ୍ୱରୀ ଓ ଚର୍ଚିକା ଆଦି ପୀଠ ଗୁଡ଼ିକରେ ଆଜି ମହାଅଷ୍ଟମୀ ପୂଜା ଆୟୋଜିତ ହେଉଛି ଜଗତ୍ସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର କନକପୁରସ୍ଛିତ ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପାର୍ବଣ ପୂଜା ଆକି ଅନୁଷିତ ହେଉଛି

ଏହାଦ୍ୱାରା ଆହ୍ରରି ଅଧିକ ବର୍ଥ ସୃଷ୍ି ହୋଇପାରିଛି

ସମ୍ଭଲପୁରୀ ବାଦ୍ୟର ତାଳକୁ ତାଳଦେଇ କୁମାରୀମାନେ ଏହି ବ୍ରତ କରିଥାନ୍ତି